ଜନସାଧାରଣ କୋଭିଡ ନିୟମାବଳୀ ପାଳନ କରିବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ଏଥିସହ ପ୍ରତି ବୃଧବାର ମାଲଗୋଦାମ ବନ୍ଦ ରହିବ ବୋଲି ସିଏମ୍ସି ନିଷ୍ବଉି

ଏହାକୁ ଦୂଷିରେ ରଖି ସ୍ୱତନ୍ତ ରିଲିଫ କମିସନର ପ୍ରଦୀପ କୁମାର କେନା ସମ୍ଠ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି